ସେଠାରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ ଟ୍ରମ୍ପ ମଧ୍ୟ ଯୋଗଦେବେ

ସେ ଶହ ଶହ ଭାରତୀୟ ବଂଶୋଭବ ଆମେରିକୀୟଙ୍କୁ ଭେଟିଛନ୍ତି

ଟସ୍ ଜିତି ଭାରତ ପ୍ରଥମେ ବ୍ୟାଟିଂ ପାଇଁ ନିଷ୍ପଭି ନେଇଛି ପିଏମ ହାଉଡି ମୋଦୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ହ୍ୟଷ୍ଟନ୍ ଠାରେ ଆମେରିକାର ରାଷ୍ଟ୍ରପତି ଡୋନାଲୁ ଟ୍ରମ୍ପଙ୍କ ସହ ଏକ ଐତିହାସିକ ଉତ୍ସବରେ ଆମେରିକାରେ ରହ୍ରଥିବା ଭାରତୀୟ ସମ୍ରଦାୟଙ୍କୁ ଉଦ୍ବୋଧନ ଦେବେ

ଏହି 'ହାଉଡି ମୋଦୀ' କାର୍ଯ୍ୟକ୍ରମରେ ଭାରତ ଆମେରିକା ସାଂସ୍କୃତିକ ସମ୍ପର୍କର ପ୍ରତିଫଳନ ସ୍ୱର୍ପ ଉଦୀୟମାନ କିଶୋର କଣ୍ଠଶିଳ୍ପୀ ସ୍ୱର୍ଶ ଶାହା ସଙ୍ଗୀତ ପରିବେଷଣ କରିବେ

ଯୁକ୍ତରାଷ୍ଟ୍ର ଆମେରିକାର ଗଠନରେ ଭାରତୀୟ ବଂଶୋଭବ ଆମେରିକୀୟ ମାନଙ୍କର ଅବଦାନର ଉପସ୍ଥାପନା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମକୁ ପ୍ରସ୍ତୁତ କରାଯାଇଛି ଏହି ଉତ୍ସବ ସମ୍ପର୍କରେ ସ୍ୱର୍ଶ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଚ ଟ୍ରମ୍ପଙ୍କ ଉପସ୍ଥିତିରେ ଭାରତୀୟ ଜାତୀୟ ସଙ୍ଗୀତ ଗାନ କରିବା ପାଇଁ ନିମନ୍ତିତ ହୋଇଥିବାର୍ ସେ ନିଜକ୍ତ ଖୁବ୍ ଗୌରବାନ୍ଧିତ ମନେ କର୍ରଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏହି ଉହବକୁ ସ୍ୱାଗତ କରିବା ପାଇଁ ହ୍ୟୁଷ୍ଟନରେ ରହୁଥିବା ଏକ ହକାରରୁ ଅଧିକ ଗୁଜ୍ରାଟୀ ଏକ ବିଶାଳ ଦାଷ୍ଡିଆ ନୃତ୍ୟ ପରିବେଷଣ କରିବେ ଏନଆରଜି ଷ୍ଟାଡିୟମରୁ ଆମ ସମ୍ଭାଦଦାତା ଜଣାଇଛନ୍ତି ଏହି ଷ୍ଟାଡିୟମ ଏବେ ସମ୍ପର୍ଷ ଭରି ଯାଇଛି ଏବଂ ସମସ୍ତେ 'ଭାରତ ମାତା କି ଜୟ ଧ୍ୱନି ଦେବା ସହ ପ୍ରଧାନମନ୍ତ୍ରୀଙ୍କୁ ଶୁଶିବା ପାଇଁ ଉତ୍କଶାର ସହ ଅପେକ୍ଷା କରି ରହିଛନ୍ତି ହାଉଡି ମୋଦି କାର୍ଯ୍ୟକ୍ରମ ପରେ ଶ୍ରୀ ମୋଦି ଇଷ୍ଟରନାଲ ଗାନ୍ଧୀ ମ୍ୟୁଜିୟମର ଐତିହାସିକ ଉନ୍ମୋଚନ ଉହବରେ ଯୋଗଦେବେ ଏବଂ ପରେ ଗ୍ରଜ୍ରରାଟୀ ସମାଜ ହ୍ୟୁଷ୍ଟନ ଇଭେଣ୍ଟ ସେଣ୍ଟରର ଉଦ୍ଘାଟନ ଓ ହ୍ୟୁଷ୍ଟନଠାରେ ବିନାୟକ ମନ୍ଦିରକୁ ଉଦ୍ଘାଟନ କରିବେ ଏହା ପରେ ଶ୍ରୀମୋଦି ନ୍ୟୁୟର୍କ ଅଭିମୁଖେ ଯାତ୍ରା କରିବେ ପିଏମ୍ ସିଇଓଏସ୍ ମିଟ୍ ଭାରତର କ୍ରମବର୍ଦ୍ଧିଷ୍ଟୁ ଶକ୍ତି ଆବଶ୍ୟକତା ପୂରଣ ପାଇଁ ଶକ୍ତି କ୍ଷେତ୍ରରେ କିଭଳି ନୂଆ ନୂଆ ସୁଯୋଗ ସୃଷ୍ଟି ହୋଇପାରିବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେ ସମ୍ପର୍କରେ ବିଚାରବିମର୍ଶ କରିଛନ୍ତି

ଭାରତରେ ବ୍ୟବସାୟର ପରିବେଶ ଉପରେ ଯଥେଷ୍ଟ ଉନ୍ନତି ପରିଲକ୍ଷିତ ହୋଇଛି ଏବଂ କର୍ପୋରେଟ ଟିକସ ହ୍ରାସ କରି ଅର୍ଥନୀତିକୁ ସରଳ କରିବା ଆଦି ପଦକ୍ଷେପକ୍ ଏହି ବ୍ୟବସାୟ ଗୋଷ୍ଠୀ ସ୍ୱାଗତ କରିଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର କହିଛନ୍ତି ମୁଖ୍ୟ କାର୍ଯ୍ୟନିର୍ବାହୀମାନେ ଭାରତରେ ବ୍ୟବସାୟ ବୃଦ୍ଧି ଉପରେ ଆଲୋଚନା କରିବା ସହିତ ଏହି କ୍ଷେତ୍ରକୁ ନିୟନ୍ତ୍ରଣମୁକ୍ତ କରିବା ଦିଗରେ ଭାରତ ସରକାରଙ୍କ ପଦକ୍ଷେପର ପ୍ରଶଂସା କରିଛନ୍ତି

ପିଏମ୍ ଇଞ୍ଝରଆକୁନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ହଷ୍ଟନଠାରେ ଶିଖ ସମ୍ପ୍ରଦାୟ ଏବଂ କାଶୁୀର ପଣ୍ଡିତମାନଙ୍କ ଭେଟିଛନ୍ତି ଏକାଧିକ ଟ୍ୱିଟ୍ରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଶିଖ ସମ୍ପ୍ରଦାୟ ସହିତ ତାଙ୍କର ହୋଇଥିବା ଆଲୋଚନା ବେଶ୍ ଭଲ ଥିଲା ଭାରତର ବିକାଶ ପାଇଁ ସେମାନଙ୍କର ଆଗ୍ରହ ତାଙ୍କୁ ମୁଗ୍ର କରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ଟ୍ୱିଟ୍ରରେ ସେ ଆହୁରି କହିଛନ୍ତି ଯେ କାଶ୍ମୀର ପଷ୍ଠିତମାନଙ୍କ ସହ ଆଲୋଚନା ସ୍ୱତନ୍ତ୍ର ଥିଲା ସେହିଭଳି ଦାଉଦୀ ବୋହରା ସମ୍ପ୍ରଦାୟର ସଦସ୍ୟମାନଙ୍କୁ ଭେଟିବାର ସୁଯୋଗ ତାଙ୍କୁ ମିଳିଥିଲା ଏବଂ ସେମାନଙ୍କ ସହ କିଛିସମୟ କଟାଇଥିଲେ ଏହି ସମ୍ପ୍ରଦାୟ ସାରା ବିଶ୍ୱରେ ପରିଚିତ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ଏୟାର ଚିଫ୍ ଇଣ୍ଟରଭ୍ୟ ବାୟସେନା ମ୍ରଖ୍ୟ ଏୟାର ଚିଫ୍ ମାର୍ଶାଲ ବିଏସ୍ ଧନୋଆ କହିଛନ୍ତି ଯେ ଭାରତୀୟ ବାୟସେନାରେ ରାଫେଲ ଯୁଦ୍ଧ ବିମାନକୁ ଆଗାମୀ ଦିନରେ ସାମିଲ କରାଯିବ ଦ୍ୱାରା ଦକ୍ଷିଣ ଏସୀୟ ଅଞ୍ଚଳ ପାଇଁ ଏହା ପଟ୍ଟ ପରିବର୍ଭନ କାରୀ ସାବ୍ୟସ୍ତ ହେବ ଦୂରଦର୍ଶନ ସମ୍ବାଦ ବିଭାଗ ସହ ଏକ ସ୍ୱତନ୍ତ୍ର ସାକ୍ଷାତକାରରେ ସେ କହିଛନ୍ତି ଯେ ଏହି ବହୁମୁଖି ଯୁଦ୍ଧ ବିମାନ ଭାରତୀୟ ବାୟସେନାରେ ସାମିଲ ହେବା ପରେ ଏହି ଅଞ୍ଚଳରେ କୌଣସି ସମ୍ଭାବ୍ୟ ଶତ୍ରୁ ରାଷ୍ଟ୍ର ଭାରତର ବାୟୁ ଶକ୍ତି ସହ ସମକକ୍ଷ ହୋଇପାରିବ ନାହିଁ

ସେ କହିଛନ୍ତି ଯଦି ନେହେରୁ ପାକିସ୍ତାନ ସହିତ ଏକତରଫା ଯୁଦ୍ଧବିରତି ଘୋଷଣା କରି ନ ଥାନ୍ତେ ପାକ୍ ଅଧିକୃତ କାଶ୍କୀର ସୃଷ୍ଟି ହୋଇପାରି ନ ଥାନ୍ତା

ଶ୍ରୀ ଶାହା ଆହୁରି କହିଛନ୍ତି କାଶ୍ମୀରରେ ଶାସନ କରୁଥିବା ତିନୋଟି ବଂଶ ସେହି ରାଜ୍ୟରେ ଦୂର୍ନୀତି ନିବାରଣ ବ୍ୟୁରୋ ପ୍ରତିଷ୍ଠା ପାଇଁ କେବେ ବି ଅନୁମତି ଦେଇ ନାହାନ୍ତି ସେ କହିଛନ୍ତି କାଶ୍ମୀରରେ ଯେଉଁମାନେ ଦୁର୍ନୀତି ସହ ଲିପ୍ତ ଅଛନ୍ତି ଶୀତର ପରିବେଶ ସତ୍ତ୍ୱେ ଗ୍ରୀଷ୍ମ ଅନୁଭବ କରୁଛନ୍ତି

ଆଗାମୀ ଦିନରେ କାଶ୍ମୀରରୁ ଅଶାନ୍ତି ଅପସରି ଯିବ ଏବଂ ସନ୍ତାସବାଦର ପରିସମାପ୍ତି ଘଟିବ ବୋଲି ସେ ଭରସା ଦେଇଛନ୍ତି ରାଜନାଥ କାଶ୍ମୀର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ପୁଣି ଥରେ କହିଛନ୍ତି ଯେ ପାକିସ୍ତାନ ସହ କେବଳ ପାକ୍ ଅଧିକୃତ କାଶ୍ମୀର ପ୍ରସଙ୍ଗ ଉପରେ ହିଁ ଆଲୋଚନା ହେବ

ରାଜ୍ୟର ବିକାଶ ଲାଗି ଏହାକୁ ଉଚ୍ଛେଦ କରାଯାଇଛି ଏହି ଧାରା ଉଚ୍ଛେଦ ପ୍ରସଙ୍ଗରେ ପାକିସ୍ତାନ ଆନ୍ତର୍ଜାତୀୟ ସମ୍ରଦାୟର ସାହାର୍ଯ୍ୟ ଲୋଡିଥିଲା କିନ୍ତୁ ଏହି ପ୍ରସଙ୍ଗରେ କୌଣସି ଦେଶ' ପାକିସ୍ତାନକୁ ସମର୍ଥନ କରି ନ ଥିଲେ ପ୍ରତିରକ୍ଷା ମନ୍ତ୍ରୀ ସ୍ୱଷ୍ଟଭାବେ କହିଛନ୍ତି ଯେ କାଶ୍ମୀର ଉପରେ ପାକିସ୍ତାନର କେବେ ବି ହକ୍ ନ ଥିଲା ସେ ଆହୁରି କହିଛନ୍ତି ଯେ ପାକିସ୍ତାନ ପ୍ରଧାନମନ୍ତ୍ରୀ ପାକ୍ ଅଧିକୃତ କାଶ୍ମୀର ଗସ୍ତକରି ଦେଶବାସୀଙ୍କୁ ଭାରତ ପାକ୍ ସୀମାନ୍ତକୁ ନ ଯିବା ପାଇଁ କହିଥିଲେ

ପିୟୁଷ ଗୋଏଲ କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋଏଲ ଆଜି ଆବୁଧାବିଠାରେ ହେବାକୁ ଥିବା ସପ୍ତମ ଭାରତ ସଂଯୁକ୍ତ ଆରବ ଏମିରେଟ୍ସ ପୁଞ୍ଚିନିବେଶ ବୈଠକରେ ଅଧ୍ୟକ୍ଷତା କରିବେ